ଶ୍ରୀ ମୋଦୀ କହିଛନ୍ତି ଆପୋଷ କଥାବାର୍ତ୍ତା ଜରିଆରେ ଉଭୟ ଦେଶ ସବୁ ସମସ୍ୟାର ସମାଧାନ କରିବେ

ବ୍ୟାରିଜ୍ ଶୀର୍ଷ ସମ୍ମିଳନୀରେ ତାଙ୍କର ଯୋଗଦାନ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ଭାରତର ଶକ୍ତି ଓ ସାମର୍ଥ୍ୟକୁ ବିଶ୍ୱସ୍ତରରେ ଉପସ୍ଥାପନ କରାଯାଇପାରିଛି ବନ୍ଧୁ ରାଷ୍ଟ୍ରଗୁଡ଼ିକ ସହ ସଂପର୍କ ତାଙ୍କର ଏହି ଗସ୍ତ ଦ୍ୱାରା ଆହରି ଘନିଷ୍ଠ ହେବା ସଙ୍ଗେ ସଙ୍ଗେ ବିଶ୍ୱସ୍ତରରେ ଭାରତର ଦେଶର ସ୍ୱର ଉତ୍ତୋଳନ ପାଇଁ ଅଧିକ ସୁଯୋଗ ସୃଷ୍ଟି ହୋଇପାରିଛି

ବ୍ୟାରିଜ୍ ଶୀର୍ଷ ସମ୍ମିଳନୀରେ ଉପସ୍ଥିତ ଥିବା ବିଶ୍ୱର ତୁଙ୍ଗ ନେତାମାନେ ଗତ କିଛି ବର୍ଷ ହେଲା ଭାରତ ଜୈବ ବିବିଧତା ଜଳବାୟୁ ପରିବର୍ତ୍ତନ ପ୍ଲାଷ୍ଟିକ୍ ବଦ୍ବାର୍ଜ୍ୟ ନିଷେଧ ଏବଂ ଡିଜିଟାଲ୍ ସଶକ୍ତିକରଣ କ୍ଷେତ୍ରରେ ଭାରତର ପଦକ୍ଷେପ ବିଷୟରେ ମନଧ୍ୟାନ ଦେଇ ଶୁଣିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଶକ୍ତିକରଣ ଓ ଅନ୍ତର୍ଭୁକ୍ତିକରଣ ଜରିଆରେ ସାମାଜିକ ଅସମାନତା ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ଭାରତ ଡିଜିଟାଲ୍ କାରିଗରି ବିଦ୍ୟା ଉପଯୋଗ କରୁଥିବା ଉଦ୍ୟମ ବିଷୟ ଉଲ୍ଲେଖ କରିଥିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଓ ଜାତିସଂଘ ମହାସଚିବ ଆଙ୍କୋନିଓ ଗୁଟରେସ୍ଙ୍କ ସମେତ ବିଶ୍ୱର ବଡ଼ବଡ଼ ନେତାମାନେ ଏହି ବୈଠକରେ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ଫ୍କ ମଧ୍ୟରେ ବୈଠକକୁ ନେଇ ସମସ୍ତଙ୍କର ବିଶେଷ ଦୃଷ୍ଟି ରହିଥିଲା ଏବଂ ଏହି ବୈଠକ ଫଳପ୍ରଦ ହୋଇଥିବା ଜଣାପଡ଼ିଛି କାଶ୍କୀର ସଂକ୍ରାନ୍ତରେ ଭାରତର କୃଟନୈତିକ ବିଜୟ ସାମରିକ ଭାଗିଦାରୀ ସମ୍ପର୍କକୁ ଆହୁରି ମଜବୁତ କରିବାରେ ସାହାଯ୍ୟ କରିବ ଏବଂ ଶକ୍ତି ଓ ବାଣିଜ୍ୟ କ୍ଷେତ୍ରରେ ବ୍ୟବସାୟୀକ ସମ୍ପର୍କ ବୃଦ୍ଧି କରିବ

ଶକ୍ତି ଓ ବାଣିଜ୍ୟ ପ୍ରତି ଗୁରୁତ୍ୱ ସହ ଦୁଇ ଦେଶ ମଧ୍ୟରେ ସାମରୀକ ଭାଗିଦାରୀ ସଂପର୍କକୁ ଆହୁରି ମଜବୁତ କରିବା ଉପରେ ଉଭୟ ନେତା ବିସ୍ତତ ଭାବେ ଆଲୋଚନା କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଦୁଇ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ସଫଳ ହୋଇଛି ଏବଂ ଭାରତ ତଥା ବିଶ୍ୱ ଶାନ୍ତି ଓ ସମୃଦ୍ଧି ପାଇଁ ଦୁଇ ବୃହତ୍ ଗଣତନ୍ତ ରାଷ୍ଟ୍ର ମଧ୍ୟରେ ସହଯୋଗ ବୃଦ୍ଧି କରିବାକୁ ସେ ଆଗ୍ରହୀ ଅଛନ୍ତି ଏହି ବୈଠକକୁ ଜଣେ ବନ୍ଧୁଙ୍କ ସହ ମିଳନ ବୋଲି ଶ୍ରୀ ଟ୍ରମ୍ପ୍ ବର୍ଷନା କରିଚ୍ଛନ୍ତି ଏସ୍ସି ଆମ୍ରପଲି ସୁପ୍ରିମ୍କୋର୍ଟ ଗତକାଲି ଆମ୍ରପଲ୍ଲି ଗ୍ରୁପ୍କୁ ତାଙ୍କର ଫୋରେନ୍ସିକ୍ ଅଡିଟ୍ ରିପୋର୍ଟ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ପୁଲିସ୍ ଓ ଭାରତୀୟ ଚାଟାର୍ଡ୍ ଆକାଉଣ୍ଟଟାନ୍ୱ ପ୍ରତିଷ୍ଠାନ ଆଇସିଏଆଇକୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି

ବିଚାରପତି ଅରୁଣ ମିଶ୍ର ଓ ୟୁୟୁ ଲଳିତଙ୍କ ପୀଠ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ ସପ୍ତାହକ ମଧ୍ୟରେ ଏହି ରିପୋର୍ଟ୍ ପ୍ରବର୍ଭନ ନିର୍ଦ୍ଦେଶାଳୟ ପ୍ରଲିସ୍ କମିଶନର ଓ ଆଇସିଏଆଇ ପାଖରେ ପହଞ୍ଚିବା ଆବଶ୍ୟକ

ଗଭ୍ ସରକାର କହିଛନ୍ତି ଦେଶରେ ଡାଲି ଶସ୍ୟର ଅଭାବ ନାହିଁ ଗତକାଲି ନ୍ତଆଦିଲ୍ଲୀରେ ଏକ ସମୀକ୍ଷା ବୈଠକ ପରେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାଶ ପାଶଓ୍ୱାନ ସାମ୍ଭାଦିକମାନଙ୍କୁ କହିଛନ୍ତି ଯଦି ଦେଶର କୌଣସି ସ୍ଥାନରେ ବେଆଇନ୍ ମହଜୁଦ୍ କରାଯାଉଥାଏ ସେ କ୍ଷେତ୍ରରେ ସରକାର କଠୋର ପଦକ୍ଷେପ ଗ୍ରହଣ କରିବେ

ସେ କହିଛନ୍ତି ଦରଦାମ ପ୍ରତି ତୀକ୍ଷ୍କ ଦୃଷ୍ଟି ରଖାଯାଇଛି ଯଦି ଆବଶ୍ୟକ ପଡ଼ିବ ଶସ୍ତାରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଉପଲବ୍ଧତାକୁ ନିଶ୍ଚିତ କରିବା ପାଇଁ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ନକ୍ଭି ଜେ ଆଣ୍ଡ କେ କେନ୍ଦ୍ର ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଞ୍ଚର କାର୍ଯ୍ୟକାରିତା ପାଇଁ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରିବା ସକାଶେ ସଂଖ୍ୟାଲଘୁ ମନ୍ତ୍ରଣାଳୟର ଏକ ଦଳ ଆକିଠାରୁ ଦୁଇ ଦିନ ପାଇଁ କାଶ୍ମୀର ଗସ୍ତ କରିବ ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ ଅଞ୍ଚଳରେ ବିଦ୍ୟାଳୟ ମହାବିଦ୍ୟାଳୟ ଦକ୍ଷତା ବୃଦ୍ଧି କେନ୍ଦ୍ର ଡାକ୍ତରଖାନା ଏବଂ ଅନ୍ୟାନ୍ୟ ସୁବିଧାଗୁଡ଼ିକର ଆବଶ୍ୟକତାକୁ ଏହି ଟିମ୍ ଆକଳନ କରିବ ସେହି ଅଞ୍ଚଳରେ ସାମାଜିକ ଅର୍ଥନୈତିକ ବିକାଶ ପ୍ରକଳ୍ପଗୁଡ଼ିକର ସମ୍ଭାବନା ସଂକ୍ରାନ୍ତରେ ମଧ୍ୟ ଏହି ଟିମ୍ ବିସ୍ଚୃତ ରିପୋର୍ଟ ପ୍ରସ୍ତୁତ କରିବ ଜେ ଆଣ୍ଡ କେ ମେଡିସିନ୍ କାଶ୍ମୀରର ଡିଭିଜନାଲ୍ କମିଶନର ବସିର ଅହମ୍ମଦ ଖାଁ କହିଛନ୍ତି ସରକାରୀ ହସ୍କିଟାଲଗୁଡ଼ିକରେ ଜୀବନରକ୍ଷାକାରୀ ଔଷଧପତ୍ରଗୁଡ଼ିକର ଅଭାବ ନାହିଁ ଏବଂ ଆବଶ୍ୟକତା ସ୍ଥୁଳେ ଡାକ୍ତରଖାନାଗୁଡ଼ିକୁ ସବୁ ପ୍ରକାର ସାହାଯ୍ୟ ସରକାର ଯୋଗାଇ ଦେଉଛନ୍ତି କାଶ୍ୱୀର ଉପତ୍ୟକାରେ ସରକାରୀ ଡାକ୍ତରଖାନାଗ୍ରଡ଼ିକରେ ଔଷଧପତ୍ର ଉପଲହ୍ଧତା ସଂକ୍ରାନ୍ତ ସମୀକ୍ଷା ବୈଠକରେ ଶ୍ରୀ ଅହମ୍ମଦ ଏହା କହିଛନ୍ତି

ଗତ ସପ୍ତାହରେ ବମ୍ବେ ହାଇକୋର୍ଟ ସେମାନଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବାରୁ ଏତଲା ରୁଜୁ କରିବାକୁ ମୁମ୍ୟାଇ ପୁଲିସ୍ର ଆର୍ଥିକ ଅପରାଧ ଶାଖାକୁ ନିର୍ଦ୍ଦେଶ ଦେଇଥିଲେ

ଏହି ବିବୃତ୍ତିରେ କୁହାଯାଇଛି ଯେ ଏ ସଂକ୍ରାନ୍ତରେ ପୂର୍ବତନ ଆର୍ବିଆଇ ଗଭର୍ଷର ବିମଳ ଜଲାନ୍ଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟିର ସୁପାରିଶକୁ ଆର୍ବିଆଇର କେନ୍ଦ୍ରୀୟ ବୋର୍ଡ୍ ଗ୍ରହଣ କରିଛି

ଆମେରିକା ଚୀନ୍ ବାଶିଜ୍ୟ ଯୁଦ୍ଧକୁ ନେଇ ଅନିଶ୍ଚିତତା ଦୃଷ୍ଟିରୁ ବିଶ୍ୱ ବଜାରରେ ମାନ୍ଦାବସ୍ଥ ଦୃଷ୍ଟିର୍ ଆମ ଦେଶରେ ଏହାର ପ୍ରଭାବ ପଡ଼ିଛି

ଏହି ଲ୍ୟାପ୍ଟପ ଗୁଡ଼ିକର ବ୍ୟାଟେରୀ ଅଧିକ ଗରମ ହୋଇଯାଉଥିବାରୁ ବିପଦଥିବା କଥା ଆପଲ କମ୍ପାନୀ ପକ୍ଷରୁ କୁହାଯିବାପରେ ଏହି ନିଷ୍ପତ୍ତି ନିଆଯାଇଛି ଏହି ଲ୍ୟାପ୍ଟପଗୁଡ଼ିକ ହ୍ୟାଣ୍ଡବ୍ୟାଗ୍ କିୟା ଲଗେଜ୍ ବ୍ୟାଗ୍ରେ ନନେବା ପାଇଁ କୁହାଯାଇଛି ମନମୋହନ ସିଂହ ପ୍ରୋଟେକ୍କନ ବିଭିନ୍ନ ନିରାପତ୍ତା ସଂସ୍ଥାଦ୍ୱାରା ସମୀକ୍ଷା କରାଯାଇ ପ୍ରର୍ବତନ ପ୍ରଧାନମନ୍ତ୍ରୀ ଡକୁର ମନମୋହନ ସିଂହଙ୍କୁ ମିଳୁଥିବା ସ୍ୱତନ୍ତ ସୁରକ୍ଷା ଗୋଷ୍ଠୀ ଏସ୍ପିଜି ସୁରକ୍ଷାକୁ ପ୍ରତ୍ୟାହାର କରିନିଆଯାଇଛି

ଫ୍ରାନ୍ସ ରାଷ୍ଟ୍ରପତି ଶ୍ରୀ ମାକ୍ରନ୍ କହିଛନ୍ତି କ୍ରଟନୈତିକ ସ୍ତରରେ ବ୍ୟାପକ ଉଦ୍ୟମ ଓ ବିଚାର ଆଲୋଚନା ମାଧ୍ୟମରେ ଶ୍ରୀ ଟ୍ରମ୍ପ୍ ଓ ରୌହାନୀଙ୍କ ମଧ୍ୟରେ ବୈଠକ ପାଇଁ ସ୍ତିର କରାଯାଇଛି ଶ୍ରୀ ମାକ୍ରନ୍ ଓ ଶ୍ରୀ ଟ୍ରମ୍ପ୍ ଏକ ମିଳିତ ସାମ୍ଭାଦିକ ସମ୍ମିଳନୀରେ କହିଛନ୍ତି ଯଦି ଏହି କଥାବାର୍ତ୍ତାରେ ଅନୁକୂଳ ବାତାବରଣ ସୃଷ୍ଟି ହୁଏ ତେବେ ସେ ଇରାନ୍ ରାଷ୍ଟ୍ରପତିଙ୍କୁ ନିଶ୍ଚିତ ସାକ୍ଷାତ କରିବେ